ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଶୀର୍ଷ ବୈଠକ କର୍ୁଛନ୍ତି ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଆପୋଷ ସ୍ୱାର୍ଥ ପ୍ରସଙ୍ଗ ସମେତ କୋଭିଡ୍ ମହାମାରୀ ପାଇଁ ସହଯୋଗ ଓ ଏହି ମହାମାରୀ ବିରୁଦ୍ଧରେ ବିଶ୍ୱସ୍ତରୀୟ ଉଦ୍ୟମ ବିଷୟରେ ଆଲୋଚନା କରୁଥିବାର ଜଣାପଡ଼ିଛି ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ବହୁମୁଖୀ ଶୀର୍ଷ ବୈଠକ ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି

ଏହି କ୍ଷେତ୍ର ଗୁଡ଼ିକ ହେଲା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବାଣିଜ୍ୟ ଓ ସମୂଦ୍ଧି ପ୍ରତିରକ୍ଷା ଏବଂ ନିରାପତ୍ତା ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ମହାମାରୀ ବିରୁଦ୍ଧରେ କେନ୍ଦ୍ର ସରକାର ନେତୃତ୍ୱ ନେଇଥିବା ସଂଗ୍ରାମରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ସହିତ ମିଶି ସାମୃହିକ ପଦକ୍ଷେପ ନିଆଯାଉଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାକୁ ଦୈନନ୍ଦିନ ଭିଭିରେ ସୁଦୃଢ଼ କରାଯାଉଥିବା ସରକାର ସୂଚନା ଦେଇଛନ୍ତି ପ୍ରତିଦିନ କରୋନା ସଂକ୍ରମଣ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ବହୁ ସଂଖ୍ୟକ ଲୋକ ମୃତ୍ୟୁ ବରଣ କରୁଥିବାରୁ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାକୁ ମଜବୁତ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବିଶ୍ୱସ୍ତରରେ ଏହି ମହାମାରୀକୁ ପ୍ରତିହତ କରିବା ଲାଗି ସାମୂହିକ ଭାବେ ଚାଲିଥିବା ଉଦ୍ୟମରେ ସବୁ ଦେଶଗୁଡ଼ିକ ସହଯୋଗର ହାତ ବଢ଼ାନ୍ତୁ ବୋଲି କେନ୍ଦ୍ର ସରକାର ଆହ୍ୱାନ ଜଣାଇଛନ୍ତି ଉପଯୁକ୍ତ ଭାବେ ଚିକିତ୍ସା ଓ ତତ୍ ସଂକ୍ରାନ୍ତୀୟ ଉପକରଣ ରାଜ୍ୟଗୁଡ଼ିକୁ ଯୋଗାଇଦେବା ପାଇଁ ବିଦେଶରୁ ସହାୟତା ମିଳିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଏକ ସେଲ୍ ଗଠନ କରାଯାଇଛି ଯାହା କୋଭିଡ୍ ଚିକିତ୍ସା ସାମଗ୍ରୀ ରାଜ୍ୟଗୁଡ଼ିକୁ ବର୍ଷନ ପାଇଁ ସମନ୍ୱୟ ରକ୍ଷା କରିବ

ଚିକା ପଞ୍ଜିକରଣ ଟିକା ପଞ୍ଜିକରଣ ପାଇଁ ଜାଲିଆତି ହେଉଥିବା ବିଷୟ ପ୍ରତି ସରକାର ଲୋକମାନଙ୍କୁ ସତର୍କ କରାଇଛନ୍ତି

ପିଆଇବି କହିଛି ଏହା ଦ୍ୱାରା ଠକ ଲୋକମାନେ ଲିଙ୍କ୍ ପଠେଇ ପାରିବେ କିମ୍ବା ସରକାରୀ ସଂସ୍ଥାଗୁଡ଼ିକୁ ଟିକା ପଞ୍ଜିକରଣ ପାଇଁ ଫୋନ୍କଲ୍ କରିପାରିବେ କୋ ଓ୍ପିନ୍ ପୋର୍ଟାଲ୍ ଉମଙ୍ଗ କିୟା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଟିକାକରଣ ପାଇଁ ପଞ୍ଜିକରଣ କରିବା ଲାଗି ପିଆଇବି ପରାମର୍ଶ ଦେଇଛି ପାର୍କିଂ ଭ୍ୟାକ୍ଟିନେସନ୍ ଦେଶର ପ୍ରଥମ ଡ୍ରାଇଭ୍ ଇନ୍ ଭ୍ୟାକ୍ନିନେସନ୍ ସେଷ୍ଟର ବା ଗାଡ଼ି ଚଳାଇ ଯାଉଥିବା ବେଳେ ଟିକାକରଣ କେନ୍ଦ୍ରକୁ ସାଂସଦ ରାହୁଲ ସେୱାଲେ ଆଜି ମୁମ୍ଭାଇରେ ଉଦ୍ଘାଟନ କରିଛନ୍ତି ଦାଦର୍ କୋହିନୂର ଛକ ପାର୍କିଂ ସ୍ଥଳୀରେ ଏଇ ଟିକାକରଣ କେନ୍ଦ୍ର ଖୋଲା ଯାଇଛି ଏହା ଦେଶରେ ପ୍ରଥମ ଧରଣର ଏଭଳି ଟିକାଦାନ କେନ୍ଦ୍ର ଯେଉଁଠି ଭିନ୍ନକ୍ଷମ ଲୋକମାନଙ୍କୁ ଟିକାଦାନର ବ୍ୟବସ୍ଥା ରହିଛି ଯେଉଁମାନଙ୍କର ନିଜର ଗାଡ଼ି ନାହିଁ ସେମାନଙ୍କୁ ଏଇ ଟିକାଦାନ କେନ୍ଦ୍ର ପକ୍ଷରୁ ଗାଡ଼ିରେ ଅଣାଯିବ ଆଜିଠାରୁ ଏଇ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ମୁମ୍ବାଇ ନଗରର ଅନ୍ୟ ପାର୍କିଂ ସ୍ଥଳୀଗୁଡ଼ିକରେ ଏହିଭଳି ଟିକାଦାନର ବ୍ୟବସ୍ଥା କରାଯିବ ବୋଲି ରାହୁଲ ସେଓ୍ବାଲେ ସ୍ଟଚନା ଦେଇଛନ୍ତି ଫାଇଭ୍ ଜି ଫାଇଭ୍ ଜି କାରିଗରି ବିଦ୍ୟାର ବ୍ୟବହାର ଓ ଉପଯୋଗ ପାଇଁ ପରୀକ୍ଷା କରିବା ସକାଶେ ସରକାର ଟେଲିକମ୍ ସେବା ଯୋଗାଶକାରୀମାନଙ୍କୁ ଅନୁମତି ଦେଇଛନ୍ତି ଭାରତୀ ଏୟାର୍ ଟେଲ୍ ଲିମିଟେଡ୍ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ ଭୋଡାଭୋନ୍ ଆଇଡିଆ ଲିମିଟେଡ୍ ଓ ଏମ୍ଟିଏନ୍ଏଲ୍ ଫାଇଭ୍ ଜି କାରିଗରି ବିଦ୍ୟା ଉପଯୋଗର ପରୀକ୍ଷଣ ପାଇଁ ଆବେଦନ କରିଥିଲେ ଏଇ ଟେଲିଫୋନ୍ ଯୋଗାଶକାରୀ କମ୍ପାନୀ ଗୁଡ଼ିକ ପକ୍ଷରୁ ମୂଳ ସରଞ୍ଜାମ ଉତ୍ପାଦନକାରୀ ଓ କାରିଗରୀ ବିଦ୍ୟା ଯୋଗାଶକାରୀ ଏରିକ୍ସନ୍ ନୋକିଆ ସାମସଙ୍ଗ୍ ଓ ସି ଡଟ୍ ସହ ବୁଝାମଣା କରିଥିଲେ ରିଲାଏନ୍୍ ଜିଓ ଇନ୍ଫୋକମ୍ ନିଜେ ସ୍ପଦେଶରେ ତିଆରି କରିଥିବା କାରିଗରୀ ବିଦ୍ୟାର ପରୀକ୍ଷା କରିବ

ଏହା ପୂର୍ବ ତୁଳନାରେ ତିନିଗୁଣା ବୃଦ୍ଧି ବୋଲି କୁହାଯାଇଛି

ଶ୍ରୀ ମାଣ୍ଡଭୀୟ କହିଛନ୍ତି ଦେଶରେ ଏଇ ଇଞ୍ଜକସନ୍ ପ୍ରତି ଦିନକୁ ଦିନ ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଉତ୍ପାଦନ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି

ନିର୍ବାଚନ କମିଶନ୍ କହିଛନ୍ତି ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପଭି ନେବା ପାଇଁ କେବଳ ରିଟର୍ଣ୍ଣିଂ ଅଫିସର୍ଙ୍କର ହିଁ ଅଧିକାର ରହିଛି ଏବଂ ସେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିସାରିଥିବାରୁ ଏହା ଉପରେ ଦ୍ୱିତୀୟ ବିବେଚନାର ପ୍ରଶ୍ର ଉଠୁନାହିଁ ଏଭଳି କ୍ଷେତ୍ରରେ କେବଳ ହାଇକୋର୍ଟ ନିଷ୍ପଭି ନେଇପାରିବେ ବୋଲି ନିର୍ବାଚନ କମିଶନ୍ କହିଚ୍ଚନ୍ତି ଏଠାରେ ସ୍କରଣ ଯୋଗ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ହାରିଯିବା ପରେ ପୁର୍ନଗଣତି ପାଇଁ ସେ ଦାବି କରିଥିଲେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ପଣ୍ଟିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀର ସାଧାରଣ ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସର୍ଙ୍କ ନିର୍ଦ୍ଦେଶ ଏବଂ ଅନ୍ୟାନ୍ୟ କାଗଜପତ୍ର ଉପଲବ୍ଧ କରାଯାଇଛି

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବ୍ୟବହୃତ ଇନ୍ଧନ ତେିଳ ଭିଭିକ ଜୈବ ଡିଜେଲ୍ ଯୁକ୍ତ ଡିଜେଲ୍ ଯୋଗାଣ ବ୍ୟବସ୍ଥାକୁ ଆଜି ଶୁଭାରମ୍ଭ କରିଛନ୍ତି

ସେ କହିଛନ୍ତି ମହାମାରୀ ସମୟରେ ମଧ୍ୟ ଇନ୍ଧନ ଲାଇନ୍ ଗୁଡ଼ିକୁ ଜାରି ରଖି ତେଳ କ୍ଷେତ୍ରର କର୍ମଚାରୀମାନେ ପ୍ରଶଂସା ଯୋଗ୍ୟ କାମ କରିଛନ୍ତି

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ କରି କହିଛନ୍ତି ଗତକାଲି ରାଜ୍ୟର ମନ୍ତ୍ରୀଗଣ ଓ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ଏହି ନିଷ୍ପଭି ନିଆଯାଇଛି ଟିକାଦାନ କେନ୍ଦ୍ର ବ୍ୟାଙ୍କ ଓ ଅତ୍ୟାବଶ୍ୟକୀୟ ସେବା ଖୋଲା ରହିବ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ କାର୍ଯ୍ୟାଳୟ ଏବଂ ସରକାରୀ ତଥା ବେସରକାରୀ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ

ପ୍ରତ୍ୟେକ ଧର୍ମସ୍ଥଳୀକୁ ବନ୍ଦ ରଖାଯିବ

ଏହି ମାସ ଶେଷରେ ଜେଇଇ ମେନ୍ ପରୀକ୍ଷା ହୋଇଥାନ୍ତା ପୂର୍ବରୁ ଏପ୍ରିଲ୍ ମାସରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥୁଗିତ ରଖାଯାଇଥିଲା ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ୍ କରି କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ଓ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ଅଧିକ ସୂଚନା ପାଇଁ ଏନ୍ଟିଏ ୱେବ୍ସାଇଟ୍କୁ ଦେଖିବା ଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି